ଅନୁରୂପ ଭାବେ ଗୁଣପୁରରୁ ଶିଶର ଗମାଙ୍ଗ ରାୟଗଡ଼ାରୁ ବସନ୍ତ ଉଲ୍ଲାକା ଜୟପୁରରୁ ଗୌତମ ସାମନ୍ତରାୟ କୋରାପୁଟ୍ରୁ ତ୍ରିପୁରା ଗୌଡ଼ ଓ ଚିତ୍ରକୋଶ୍ଡାରୁ ପଦୁ ମାଝୀ ବିଜେପିର ପ୍ରାର୍ଥୀ ହୋଇଛନ୍ତି

ଗୁରୁବାର ବିଜେପି ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକାରେ ତାଙ୍କର ନାମ ନ ଥିଲା ଖରିଆରରୁ ରୀତାରାଶୀ ବଗର୍ତିଙ୍କୁ ଟିକେଟ୍ ମିଳିଛି ଏଥିପାଇଁ ଦଳ ଛାଡ଼ିଥିବା ଦୁର୍ଯ୍ୟାଧନ ସ୍ଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଶ୍ଣାଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଦେଇଥିବା ପ୍ରକାଶ କରିଛନ୍ତି

ପୁଲିସ୍ ଗାଡ଼ି ଯାଞ୍ କରୁଥିବାବେଳେ ଏହି ଟଙ୍କା କୁଳଦୀପଙ୍କ କାରରୁ ବାହାରି ଥିଲା

ଫଳରେ ଜୟପୁର ବୋରିଗୁମା ଜାତୀୟ ରାଜପଥ କିଛି ସମୟ ପାଇଁ ବନ୍ଦ ହୋଇଥିଲା

ଏବେ ପରିସ୍କିତି ନିୟନ୍ତଣାଧୀନ ରହିଛି

ଚଢ଼ାଉ ବେଳେ ରାଶୀପେଟା ଓ କୁମୁଟିସାହିର ଗୋଦାମରୁ ଶତାଧିକ ଜରିଅଖା ବ୍ୟାଗ୍ରେ ଗୁଟକା ପେକେଟ୍ ସବୁ ଜବତ କରାଯାଇଛି